କ୍ୟାବିନେଟ୍ କର୍ମଯୋଗୀ କେନ୍ଦ୍ର କ୍ୟାବିନେଟ୍ ମିଶନ୍ କର୍ମଯୋଗୀ ପ୍ରଶାସନିକ ସେବା ଦକ୍ଷତା ବୃଦ୍ଧି କାତୀୟ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି ଏହି ଯୋଜନା ପ୍ରଶାସନିକ ସେବା ଅଫିସରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମି ଯୋଗାଇବ ଯାହାଫଳରେ ସେମାନେ ଭାରତୀୟ ସଂସ୍କୃତି ସହ କଡ଼ିତ ରହି ବିଶ୍ୱର ସର୍ବକୃଷ୍ଟ ପଦ୍ଧତିକୁ ଶିଖି ପାରିବେ ମିଶନ୍ କର୍ମଯୋଗୀ ଭାରତୀୟ ପ୍ରଶାସନିକ ସେବା ଅଫିସରମାନଙ୍କୁ ଭବିଷ୍ୟତ ପାଇଁ ଗଡ଼ିବା ଲକ୍ଷ୍ୟରେ ଆରମ୍ଭ କରାଯାଉଛି ଏହା ସେମାନଙ୍କ ମଧ୍ୟରେ ସୂଜନଶୀଳତା ଗଠନମୂଳକ ଭାବନା ନବୀକରଣ ଭାବନା ସକ୍ରିୟତା ଓ ପେସାଦାରିତା ଆଦି ବିକଶିତ କରିବା ସହ ସେମାନଙ୍କୁ ଅଧିକ ସ୍ୱଚ୍ଛ ଉପାୟରେ କାର୍ଯ୍ୟ କରିବା ଓ ବୈଷୟିକ ଜ୍ଞାନର ଉପଯୋଗ କରିବାକୁ ସକ୍ଷମ କରିବ ଗତକାଲି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି କର୍ମଯୋଗୀ ମିଶନ୍ ମାନବ ସମ୍ଭଳ ବିକାଶ ଦିଗରେ ସରକାରଙ୍କର ସର୍ବବୃହତ କାର୍ଯ୍ୟକ୍ରମ ହେବ

ଏହି ଖର୍ଚ୍ଚର କିଛି ଅଂଶ ବହୁରାଷ୍ଟ୍ରୀୟ ସହାୟତା ଆକାରରେ ଆସିବ

ସେହି ଭାଷାଗୁଡ଼ିକ ମଧ୍ୟରେ ଉର୍ଦ୍ଦୁ କାଶ୍ମୀରୀ ଡୋଗ୍ରୀ ହିନ୍ଦୀ ଓ ଇଂରାଜୀ ରହିଛି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂହ କହିଛନ୍ତି ଡୋଗ୍ରୀ ହିନ୍ଦୀ ଏବଂ କାଶ୍ମିରୀ ଭାଷାକୁ ଜନ୍ମୁ କାଶ୍ମୀରର ସରକାରୀ ଭାଷା ରୂପେ ବ୍ୟବହାର କରିବାର ଏହି ପ୍ରସ୍ତାବଦ୍ୱାରା ରାଜ୍ୟବାସୀଙ୍କ ପକ୍ଷରୁ କରାଯାଉଥିବା ବହୁଦିନର ଦାବି ପୂରଣ ହୋଇପାରିଛି ବୋଲି ଡକ୍ଟର ସିଂହ କହିଚ୍ଛନ୍ତି ଜାପାନ ବଜାରପାଇଁ ଭାରତୀୟ ବସ୍ତର ଯାଞ୍ଚ ଓ ଏହାର ମାନରେ ଉନ୍ନତି ସକାଶେ ଭାରତ ଓ ଜାପାନ ମଧ୍ୟରେ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ସେହିଭଳି ଭାରତ ଓ ଫିନ୍ଲ୍ୟାଣ୍ଡ ମଧ୍ୟରେ ଭ୍ରତତ୍ତ୍ୱ ସର୍ବେକ୍ଷଣ ଓ ଖଶିଜ ସମ୍ପଦ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ବୁଝାମଣା ସ୍କାରକପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛି

ଏ ସମ୍ପର୍କରେ ସେ କହିଛନ୍ତି ଏକବିଂଶ ଶତାବ୍ଦୀ ଲାଗି ଏହା ଏକ ଐତିହାସିକ ସଂସ୍କାର କାର୍ଯ୍ୟକ୍ରମ ଏହି ନୂତନ କାର୍ଯ୍ୟ ସଂସ୍କୃତି ମାଧ୍ୟମରେ ଦେଶର ବିକାଶ ଦ୍ରତଗତିରେ ହୋଇପାରିବ ନବଭାରତର ଆଶା ଓ ଆକାଂକ୍ଷାକୁ ପ୍ରରଣ କରିବାରେ ଏହା ସହାୟକ ହେବ ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦରଦୃଷ୍ଟିସମ୍ପନ୍ନ କାର୍ଯ୍ୟଶୈଳୀକୁ ଶ୍ରେୟ ଦେଇଛନ୍ତି

କୋଟି କୋଟି ଭାରତୀୟ ମୋବାଇଲ୍ ତଥା ଇଷ୍ଟର୍ନେଟ୍ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିର୍ ଏଭଳି ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ଭାରତୀୟ ସାଇବର ସ୍ବେସ୍ ର ସ୍ବରକ୍ଷା ମଧ୍ୟ ସ୍ୱନିଶ୍ଚିତ ହୋଇପାରିବ

ମନ୍ତ୍ରଣାଳୟ ପକ୍ଷର୍ ଏ ସମ୍ପର୍କରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏଭଳି ହ୍ୟାକିଙ୍ଗ୍ଦ୍ୱାରା କାତୀୟ ନିରାପତ୍ତା ତଥା ଭାରତର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଘଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପଭି ନେଇଛନ୍ତି ପାର୍ଲାମେଣ୍ଟ ସେସନ୍ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ସମୟରେ ପ୍ରଶ୍ନକାଳ ହେବ ନାହିଁ ଓ ବେସରକାରୀ ସଦସ୍ୟ ବିଲ୍ ଉପରେ ବିତର୍କ ହେବ ନାହିଁ ଶୃନ୍ୟ କାଳକୁ ମଧ୍ୟ ସୀମିତ ରଖାଯିବ ଲୋକସଭା ଓ ରାଜ୍ୟସଭା ସଚିବାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ବୈଠକ ସମୟରେ ବିରତି ରହିବ ନାହିଁ ଉଭୟ ସଭାର କାର୍ଯ୍ୟଧାରା ଶନିବାର ଓ ରବିବାର ଦିନ ମଧ୍ୟ ଚାଲିବ

କେବଳ ପ୍ରଥମ ଦିନକୁ ଛାଡ଼ି ବାକି ଦିନଗୁଡ଼ିକରେ ରାଜ୍ୟସଭା କାର୍ଯ୍ୟଧାରା ସକାଳ ସିଫ୍ଟରେ ଅନୁଷ୍ଠିତ ହେବ ଓ ଲୋକସଭା କାର୍ଯ୍ୟଧାରା ସନ୍ଧ୍ୟା ସିଫ୍ଟରେ ଅନୁଷ୍ଠିତ ହେବ ଅନ୍ୟପକ୍ଷରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଚଳିତ ଅଧିବେଶନରେ ପ୍ରଶ୍ୱକାଳ ନ କରାଇବା ସମ୍ପର୍କରେ ସରକାର ସମସ୍ତ ବିରୋଧୀ ଦଳଙ୍କ ସହିତ ଆଗୁଆ କଥାବାର୍ତ୍ତା କରିଛନ୍ତି ତେବେ ଏଥିଲାଗି ପଣ୍ଟିମବଙ୍ଗ ସାଂସଦ ବି ଓବ୍ରିଏନ୍ଙ୍କ ବ୍ୟତୀତ ଅନ୍ୟ ସମସ୍ତ ସାଂସଦ ନିଜର ସମ୍ମତି ପ୍ରଦାନ କରିଛନ୍ତି

ସମସ୍ତ ଅଣତାରକା ପ୍ରଶ୍ୱର ଉତ୍ତର ଦେବାପାଇଁ ମଧ୍ୟ ସରକାର ପ୍ରସ୍ତୁତ ବୋଲି ଶ୍ରୀ ଯୋଶୀ କହିଛନ୍ତି ସେ କହିଛନ୍ତି ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛନ୍ତି ଦେଶ କୋଭିଡ୍ ନାଇଷ୍ଟିନ୍ ସଙ୍କଟ ଦେଇ ଗତି କରୁଥିବା ସମୟରେ ମୌସୁମୀ ଅଧିବେଶନର ସୁପରିଚାଳନା ଲାଗି ଶ୍ରୀ ଯୋଶୀ ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି

କେବଳ କେଷ୍ଟନ୍ମେଣ୍ଟ ଜୋନ୍ ବାହାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହିଁ ପରୀକ୍ଷା ପରିଚାଳନା ଲାଗି ଅନୁମତି ଦିଆଯାଇଛି ତେବେ କଣ୍ଟେନ୍ମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ପରୀକ୍ଷାର୍ଥୀ ବା କର୍ମଚାରୀଙ୍କୁ ଏଥିଲାଗି ଅନୁମତି ଦିଆଯାଇ ନାହିଁ ତେବେ ସେହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ପକ୍ଷରୁ ପରବର୍ତ୍ତୀ ସମୟରେ ସ୍ୱତନ୍ତ ବ୍ୟବସ୍ଥାପାଇଁ କୁହାଯାଇଛି ଏହି ଏସ୍ଓପିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଟକଣା କାରି କରାଯାଇଥିବାବେଳେ କାଶିବା ବା ଛିଙ୍କିବା ସମୟରେ ନିଜର ମୁହଁକୁ ଘୋଡାଇ ରଖିବା ବାଧ୍ୟତାମୂଳକ କରାଯାଇଛି ଜନସାଧାରଣ କୌଣସି ପ୍ରକାର ଅସ୍କୁସ୍ଥତା ଅନୁଭବ କଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ କୁହାଯାଇଛି ପରୀକ୍ଷା ପୂର୍ବରୁ ଏବଂ ପରେ ପରୀକ୍ଷା କେନ୍ଦ୍ର ଏବଂ ସଂଲଗୁ ସ୍ଥାନକୁ ପ୍ରତ୍ୟେକ ଥର ବିଶୋଧନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା କୁଲାଇ ମାସ ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଚାରିଗୁଣ ବୃଦ୍ଧି ପାଇଛି